ମରୁଡ଼ି ଘୋଷଣା ହୋଇଥିବା ଅଅଳରେ ରିଲିଫ୍ ପ୍ରଦାନ କାର୍ଯ୍ୟକ୍ରମ ହାତକୁ ନେବାକୁ ଏସ୍ଆର୍ସିଙ୍କ ପକ୍ଷରୁ ସଂପୂକ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି

ଏହି ଅବସରରେ ଲୋକମାନେ ଖ୍ରୀଷ୍ଟମାସ ଟ୍ରି କାଗଜ ଦ୍ୱାରା ପ୍ରସ୍ତୁତ ଆଲୋକ ଖଚିତ ତାରା ଏବଂ ପୁଷ୍ବଗୁଛରେ ନିଜନିଜ ଘରକୁ ସଜାଇଥିବା ବେଳେ ଉପହାର ଆଦାନପ୍ରଦାନ କରିଥାଆନ୍ତି

ଖ୍ରୀଷ୍ଟମାସ ଅବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତୀ ନରେନ୍ର ମୋଦି ଜନସାଧାରଶଙ୍କୁ ଅଭିନନନ ଜଣାଇଛନ୍ତି

ଏହି ଉପଲକ୍ଷେ ଗତ ମଧ୍ଧରାତ୍ରିରେ ସ୍ୱତନ୍ତ ସମ୍ହ ପ୍ରାର୍ଥନା ସଭାରେ ବହୁ ଖ୍ରୀଷ୍ଧର୍ମାବଲମ୍ୀ ସପରିବାରରେ ଯୋଗ ଦେଇଥିଲେ

ଚିଲିକା ଶୀତର ପ୍ରକୋପ ବଡ଼ିବା ଯୋଗୁଁ ମରାଳ ମାଳିନୀ ଚିଲିକା ବକ୍ଷରେ ବିଦେଶାଗତ ଅତିଥି ପକ୍ଷୀମାନଙ୍କ ସମାଗମ ହେବାରେ ଲାଗିଛି